ଦାଖଲ ହୋଇଥିବା ଏହିସବୁ ରିପୋର୍ଟ ଯାଞ କରିବା ପରେ ମୁଖ୍ୟମନ୍ତୀ ବିଭାଗୀୟ ମନ୍ତୀ ଏବଂ ବରିଷ ଅଧିକାରୀଙ୍କ ଡକାଇ ସମୀକ୍ଷା କରିବେ

ଏହି ଶିକ୍ଷାନୁଷ୍ଠାନ ଖୋଲିଲେ ରାକ୍ୟରେ ଶିକ୍ଷାର ବିକାଶ ହେବା ସହ ରୋଜଗାର ସୁବିଧା ବଢିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଚ୍ଚନ୍ତି

ପୋଲସରା ନିର୍ବାଚନ ମ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍କିକ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଶ୍ରୀ ସାହୁ ଦେଇଥିବା ଶିକ୍ଷାଗତ ସାର୍ଟିଫିକେଟ ଜାଲ୍ ଥିବା ଅଭିଯୋଗ ହୋଇଛି ଏ ନେଇ ସେ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି ଆବେଦନରେ ଦର୍ଶାଯାଇଛି

ଆସନ୍ତାକାଲି ଠାକୁରଙ୍କ ହେରାପଞ୍ଚମୀ ନୀତି ଅନୁଷିତ ହେବ ଶ୍ରୀମ ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥାର ଅଧିକ୍ଷକଙ୍କ ନେତୃତ୍ୱରେ ଏକ ବିଶେଷଙ୍କ ଦଳ ଗତକାଲି ଶ୍ରୀମନ୍ଦିର ଗର୍ଭଗୃହ ଯାଞ କରିଛନ୍ତି ଗରମ ବାମ୍ଫ ନିଷାସନ ବ୍ୟବସ୍ରା ସୁଦୂତ୍ କରିବା ପାଇଁ ଏହି ଦଳ ପରାମର୍ଶ ଦେଇଛନ୍ତି

ତେବେ ଆଜି ପୁନର୍ବାର ଏହି କମିଟି ଗର୍ଭଗୃହ ଜଗମୋହନ ଏବଂ ନାଟମଣ୍ଡପ ଯାଞ କରିବାର କାର୍ଯ୍ୟକ୍ରମ ରହିଛି

ଏଥିପାଇଁ କେନ୍ଦ ପେଟ୍ରୋଲିୟମ ମନ୍ତୀ ଧର୍ମେନ୍ଦ ପ୍ରଧାନ ରେଳମନ୍ତୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏଥିସହ ଲୋକମାନଙ୍କୁ ସଚେତନ କରାଯିବା ସହ ସେମାନଙ୍କ ଅଂଶଗ୍ରହଣ ପାଇଁ ବନବିଭାଗ ପଦକ୍ଷେପ ନେଉଛି

ଲୋକଙ୍କୁ ଆକ୍ରମଣ କରୁଥିବାରୁ ହାତୀପଲଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ମଧ ହୋଇପଡିଛନ୍ତି ଏ ନେଇ ବନବିଭାଗକୁ ଖବରଦେବା ପରେ ହାତୀ ଘୋଉଡାଇବାକୁ ଚେଷ୍ଟା ଜାରି କରାଯାଇଛି

ତେବେ ଏହି ସମୟରେ ବଙ୍ଗୋପସାଗର ଆଶନ୍ତ ରହିବ ତେଶୁ ସମୁଦ୍ର ଭିତରକୁ ନ ଯିବାକୁ ମହ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ଜୁଲାଇ ପହିଲାରୁ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇ ନାହିଁ